ବେକାର ଯୁବକ ଯୁବତୀମାନଙ୍କୁ କାମଧନ୍ଦା ଯୋଗାଇବା ଉଦ୍ଦେଶ୍ୟରେ ସୁବର୍ଶ୍ୱପୁର ବନ୍ଦର ନିଶ୍ବିତ ସହାୟକ ହେବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଏଥିରେ ଷେସନ୍ର ସମ୍ମୁଖ ଭାଗର ସୌଦର୍ଯ୍ୟକରଣ ପାଦଚଲା ପୋଲ ଏଲ୍ଇଡି ଆଲୋକ ବ୍ୟବସ୍ଚା ଜଳ ଫୁଆରା ଏସ୍କାଲେଟର ଫୁଡ୍ ପ୍ଲାକା ଆଦି ଅନ୍ତଭୁକ୍ତ ରହିଛି

ପାଇଁ ଏହି ଦିବସ ପାଳନ କରାଯାଉଛି

ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ ରାଜଧାନୀର ସମେଦନଶୀଳ ଛକ ପାର୍କ ମଲ୍ ଓ ସିନେମା ହଲ୍ମାନଙ୍କରେ ବିଭିନ୍ ସଂଗଠନ ପକ୍ଷର୍ର ଗକ୍ଷରୋଳ ଆଶଙ୍କା ରହିଥିବାରୁ ପୁଲିସ୍ ତୀଷ୍କ ନଜର ରଖିବ